ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ପ୍ରଧାନମନ୍ତୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନା ଲୋଗୋ ଲାଗିପାରିବ ନାହିଁ ବୋଲି କେନ୍ଦ ସରକାର ପତ୍ର ଲେଖୁଛନ୍ତି

ସଦସ୍ୟମାନେ ଗୃହରେ ହଟ୍ଟଗୋଳ କାରି ରଖିଥିଲେ

ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ଏପରି ସକାଳ କୋର୍ଟ ବ୍ୟବସ୍ରା ଜାରି ରହିବ

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗତକାଲି ସ୍ବରକ୍ଷା ବ୍ୟବସ୍ଗାର ସମୀକ୍ଷା କରିଛନ୍ତି

ବନକଲାଗି ପରେ ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଟିତ ହେବ

ସେମାନେ ହେଲେ ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଅନ୍ତର୍ଗତ ଚିନ୍ତାରାମ ଗ୍ରାମର ଶମ୍ମୁ ଡୋଡି ବିଜାପୁର ଜିଲ୍ଲା ଗାଙ୍ଗୁଲୁର ଥାନା କାର୍ନାଲ ଗ୍ରାମର ରାମ ଆପକା ଓ ମାଲକାନଗିରି କିଲ୍ଲା ଯୋଡ଼ାମ୍ୟ ଥାନା ଅନ୍ତର୍ଗତ ବେଜିଂ ଗ୍ରାମର ରଘୁ ଖରା